ଫଳରେ ପ୍ରଶ୍ନୋଉର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା ପୁଶି ଗୃହ କାର୍ଯ୍ୟ ସ୍ୱାଭାବିକ ନ ହେବାରୁ ବାଚସ୍ୱତି ସ୍ ଯ୍ୟନାରାୟଶ ପାତ୍ର ଗୃହକୁ ମୁଲତବୀ ରଖିଥିଲେ

ଏଥିସହ ସାଂସଦମାନେ ରାକ୍ୟ ଅର୍ଥମନ୍ତୀ ନିରଞ୍ଚନ ପୂଜାରୀଙ୍କ ଦ୍ୱାରା ଲିଖ୍ତ ଚିଠିର ନକଲ ସୀତାରମଣଙ୍କ ଦେଇଥିଲେ

ଅନ୍ୟପକ୍ଷରେ ରାକ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେବନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ସେ କହିଛନ୍ତି ବିଜେପିର ସଂଖ୍ୟା ଗରିଷତା ନ ଥିବାରୁ ନିର୍ବାଚନ ଲଢିବେ ନାହିଁ

କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ସମସ୍ତ ସାହାଯ୍ୟ ପ୍ରଦାନ କରିବା ପାଇଁ ଶ୍ରୀ ହର୍ଷବର୍ବ୍ବ୍ବନ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ଆଶ୍ୱାସନା ଦେଇଛନ୍ତି

ବର୍ଷା ସହ ବଜ୍ରପାତ ଏବଂ ସ୍ରାନେ ସ୍ତାନେ କୁଆପଥର ବର୍ଷା ନେଇ ଆଂଚଳିକ ପାଶିପାଗ କେନ୍ଦ ପକ୍ଷରୁ ବିଭିନୁ ଜିଲ୍ଲାକୁ ସତର୍କ ସ୍ଚନା କାରୀ କରାଯାଇଛି